ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ପରୀକ୍ଷାଗାର ମଧ୍ୟରେ ସୀମିତ ନରଖି ଲୋକଙ୍କ ଉପକାର ପାଇଁ ଏହାକୁ କ୍ଷେତ୍ରରେ ପ୍ରୟୋଗ କରିବା ଆବଶ୍ୟକ ଏଥିସହ ଶ୍ରୀ ମୋଦି କହିଛନ୍ତି ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆର୍ ଆଣ୍ଡ ଡିର ଅର୍ଥ ରିସର୍ଚ୍ଚ ଫର ଡେଭଲପମେଣ୍ଟ ଅଫ୍ ଦି ନେସନ ବା ଦେଶର ବିକାଶ ପାଇଁ ଗବେଷଣା ଭାବେ ବିବେଚନା କରାଯିବ ଉଚିତ୍ ଶ୍ରୀ ମୋଦି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଦ୍ଭାବନ ଓ ଏହାର ବ୍ୟବହାର ନେଇ ଭାରତର ଇତିହାସ ସମୃଦ୍ଧ ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆହ୍ୱାନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିବା ଆବଶ୍ୟକ ଦେଶର ଉନ୍ନତି ଓ ପ୍ରଗତି ପାଇଁ ଆବଶ୍ୟକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ପାଇଁ ଭାରତ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେ ସର୍ବଦା ଆମ ଅନୁଷ୍ଠାନ ଓ ପରୀକ୍ଷାଗାର ଉନ୍କକ୍ତ ରଖିବା ଆବଶ୍ୟକ ସ୍କୁଲ ପିଲାମାନଙ୍କ ସହ ବାର୍ଭାଳାପ କରିବା ପାଇଁ ଏକ ମେକାନିଜିମ୍ ବିକଶିତ କରିବା ପାଇଁ ଶ୍ରୀ ମୋଦି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ଏହା ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବିକାଶ କରିବାରେ ସହାୟକ ହେବ

ଅପରାହୁରେ ଲୋକସଭା ବୈଠକ ପୁଣିଥରେ ଆରମ୍ଭ ହେବା ପରେ ଟିଆର୍ଏସ୍ ଓ ଏଆଇଏଡିଏମ୍କେ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ତେଲେଙ୍ଗାନାରେ ସରକାରୀ ଚାକିରୀରେ ସଂରକ୍ଷଣ କୋଟା ବୃଦ୍ଧି ପ୍ରସଙ୍ଗ ନେଇ ଟିଆର୍ଏସ୍ ଦାବି କରିଥିବାବେଳେ କାବେରୀ ପରିଚାଳନା ବୋର୍ଡ ଗଠନ ପାଇଁ ଏଆଇଏଡିଏମ୍କେ ସାଂସଦମାନେ ଦାବି କରିଥିଲେ

ପରେ ସେ ଗୃହକୁ ଆଜି ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ ଆଜି ଲୋକସଭାର କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଟିଡିପି ଏବଂ ୱାଇଏସ୍ଆର୍ର ସଦସ୍ୟମାନେ ପୁଣି ଗୃହର ମଧ୍ୟଭାଗକୁ ଆସି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପ୍ରଦାନ ପାଇଁ ସ୍ଲୋଗାନ ଦେଇଥିଲେ

ସେମାନେ ହେଉଛନ୍ତି ଆରାରିଆରୁ ନିର୍ବାଚିତ ଆର୍ଜେଡିର ସର୍ଫରାଜ ଆଲମ ଫୁଲପୁରରୁ ନିର୍ବାଚିତ ସମାଜବାଦୀ ପାର୍ଟିର ନଗେନ୍ଦ୍ର ପ୍ରତାପ ସିଂ ପଟେଲ ଏବଂ ଗୋରଖପୁରରୁ ପ୍ରବୀଣ କୁମାର ନିଶାଦ

ଗୃହରେ ଏଭଳି ଅଚଳାବସ୍ଥା ଲାଗି ରହିଥିବାରୁ ସାଧାରଣ ଜନତାଙ୍କର ମୋହଭଙ୍ଗ ହେଲାଣି ଏବଂ ବ୍ୟାଙ୍କ ଦୁର୍ନୀତି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନାହିଁ

ଟିଡିପି ଏନ୍ଡିଏ ତେଲୁଗୁଦେଶମ ପାର୍ଟି ଶାସକ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ ଏନ୍ଡିଏ ମେଷ୍ଟରୁ ଓହରି ଯାଇଛି ନୂଆଦିଲ୍ଲୀରେ ଦଳର ନେତା ୱାଇଏସ୍ ଚୌଧୁରୀ କହିଛନ୍ତି ଟିଡିପି ମେଣ୍ଟ ସହ ରହିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ବର୍ତ୍ତମାନର ସରକାର ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କ ପ୍ରତି ସମ୍ଭେଦନଶୀଳ ନଥିବା ମନେହୁଏ ସେ କହିଛନ୍ତି ଦଳର ସଭାପତି ଏନ୍ ଚନ୍ଦ୍ରବାବୁ ନାଇଡୁ ଏନ୍ଡିଏରୁ ଓହରି ଯିବା ପାଇଁ ନିଷ୍କଭି ନେଇଥିଲେ ଇତିମଧ୍ୟରେ ଟିଡିପି ସାଂସଦ ଥୋଟା ନରସିଂହା ବର୍ତ୍ତମାନର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଲୋକସଭା ସଚିବାଳୟକୁ ପତ୍ର ଲେଖିଛନ୍ତି ଟିଡିପିର ଏହି ନିଷ୍ପଭିକୁ ନେଇ ବିଜେପି ମୁଖପାତ୍ର ଜିଭିଏଲ୍ ନରସିଂହା କହିଛନ୍ତି ଟିଡିପିର ଠିକ୍ ସମୟରେ ଓହରିଯିବା ମେଣ୍ଟ ପାଇଁ ଏକ ଧମକ ନୁହେଁ ବର୍ଚ ଏହା ରାଜ୍ୟରେ ବିଜେପିର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ଅନ୍ୟପକ୍ଷରେ ଲୋକସଭାରେ ଟିଡିପି ଆଶିବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ସିପିଆଇଏମ୍ ସମର୍ଥନ କରିବ ବୋଲି କହିଛି ଦଳର ସାଧାରଣ ସଚିବ ସୀତାରାମ ୟେଚୁରୀ ଏକ ଟୁଇଟ୍ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ କେନ୍ଦ୍ର ବିଶ୍ୱାସଘାତକତା କରିଛି

ଏନ୍ଡିଏ ସରକାରଙ୍କ ବିରୋଧରେ ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗ ନେଇ ଏକ ପ୍ରଶ୍ୱର ଉତ୍ତର ଦେଇ ଶ୍ରୀ କୁମାର କହିଛନ୍ତି ସଂସଦରେ ସରକାରଙ୍କର ପୂର୍ଣ୍ଣ ସଂଖ୍ୟା ଗରିଷତା ରହିଛି

ବର୍ତ୍ତମାନ ରାକ୍ୟରେ ଦୁଇସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ହେବ

କଂଗ୍ରେସକୁ ବାଦ୍ ଦେଇ ବିଏସ୍ପି ଭାରତୀୟ ଲୋକଦଳ ଏବଂ ସ୍ୱାଧୀନ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ କଂଗେସ ଦଳ ଏହି ବିଲ୍ରେ କିଛି ପରିବର୍ତ୍ତନ ପାଇଁ ଦାବି କରିଥିଲା ପ୍ରେସିଡେଣ୍ଟ ରିଟର୍ଣ୍ଣ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଞ୍ଚଦିନିଆ ମରିସସ୍ ଓ ମାଡାଗସ୍କର ଗସ୍ତ ସାରି ଗତକାଲି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି

ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ଉପସ୍ଥିତିରେ ଉଭୟ ଦେଶ ମଧ୍ୟରେ ଶିକ୍ଷା ସ୍ୱାସ୍ଥ୍ୟ ସଂସ୍କୃତି ଏବଂ ଲୋକସେବା କ୍ଷେତ୍ରରେ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ସେଠାରେ ସେ ବିଶ୍ୱ ହିନ୍ଦୀ ସଚିବାଳୟକୁ ଉଦ୍ଘାଟନ କରିବା ସହ ଏକ ଇଏନ୍ଟି ହସ୍ପିଟାଲ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ

ଗତକାଲି ଅପରାହ୍ନରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ପରେ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଜଣେ ସିଆର୍ପିଏଫ୍ ଯବାନ୍ ଆହତ ହୋଇଥିଲେ ତଲାସୀ ଅଭିଯାନ ସମୟରେ ଲୁଚି ରହିଥିବା ବନ୍ଧୁକଧାରୀମାନେ ସୁରକ୍ଷାବଳ ଉପରକୁ ଗୁଳିଚାଳନା କରିଥିଲେ ଜଣେ ପୁଲିସ ମୁଖପାତ୍ର ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି ଗୁଳି ବିନିମୟ ସ୍ଥାନରୁ ଅସ୍ତ୍ରଶସ୍ତ ଓ ଗୁଳିଗୋଳା ଜବତ ହୋଇଛି ୟୁଏସ୍ ଆଇଏସ୍ଆଇ ତାଲିବାନ ଆମେରିକାର ଏକ ଗଣମାଧ୍ୟମ ରିପୋର୍ଟ ଦର୍ଶାଇଛି ଯେ ପାକିସ୍ତାନର ଇଷ୍ଟର ସର୍ଭିସ୍ ଇଣ୍ଟେଲିଜେନ୍ନ ଆଇଏସ୍ଆଇ ସୀମାନ୍ତ ଅଞ୍ଚଳରେ ତାଲିବାନକୁ ଗୁପ୍ତରେ ସହାୟତା କରୁଛି ୱାଶିଂଟନ ଟାଇମ୍ବର ଏକ ଅନୁସନ୍ଧାନମୂଳକ ଖବରରେ ପ୍ରକାଶ ପାଇଛି ଯେ ଆଫଗାନିସ୍ଥାନରୁ ତାଲିବାନର ଆତଙ୍କବାଦୀମାନେ କ୍ୱେଟାରେ ଥିବା ପାକିସ୍ତାନ ସେନାବାହିନୀ ଅଞ୍ଚଳକୁ ଅବାଧ ପ୍ରବେଶ କରିପାରୁଛନ୍ତି ସେଠାରେ ସେମାନେ ସେନାବାହିନୀ ଏବଂ ଆଇଏସ୍ଆଇ ଅଧିକାରୀମାନଙ୍କୁ ସାକ୍ଷାତ୍ କରିପାରୁଛନ୍ତି

ସେହି ଜିଲ୍ଲାରେ ଆଫଗାନିସ୍ଥାନ ସୀମାକୁ ଲାଗି ଥିବା ଚମନ ଅଞ୍ଚଳ ଏକ ତାଲିବାନ କେନ୍ଦ୍ର ବୋଲି ଜଣାପଡିଛି ଆତଙ୍କବାଦୀମାନେ ଏଠାରେ ଖୋଲାଖୋଲିଭାବେ ବିଚରଣ କରିବା ସହ ସ୍ଥାନୀୟ ବାସୀନ୍ଦାଙ୍କ ସହିତ ସମ୍ପର୍କ ରଖିଛନ୍ତି ଏହି ଖବରକାଗଜ ଆହୁରି ଦର୍ଶାଇଛି ଯେ ଦୁଇଚକିଆ ଏବଂ ଚାରିଚକିଆ ଯାନରେ ଅସ୍ତ୍ରଶସ୍ତରେ ସଜିତ ହୋଇ ତାଲିବାନ ଆତଙ୍କବାଦୀମାନେ ଚଳପ୍ରଚଳ ହେଉଛନ୍ତି କୁଚଲାକ ରାଜପଥରେ ସେମାନେ ଆଇଏସ୍ଆଇର ଯାନକୁ ବ୍ୟବହାର କରୁଥିବା ଜଣାପଡିଛି ଅନ୍ୟପକ୍ଷରେ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଆମେରିକା ଚାହୁଁଛି ପାକିସ୍ତାନ ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରୁ

ଭାରତୀୟ ସମୟ ରାତି ସାତଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ